ଆକି ଅପରାହ୍ବରେ ରାକ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋକିତ ସାମ୍ଘାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି ଆଶା ଓ ଏଏନଏମ ଦିଦିମାନେ ଘରକୁ ଘର ବୁଲି ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ ବିଷୟରେ ଯାଞ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ନମୁନା ପରୀକ୍ଷାର ବ୍ୟବସ୍ଚା କରାଇବେ

ଆରଏମଆରସି ତତ୍ୱାବଧାନରେ ଏହି ଘରୋଇ କ୍ଲିନିକଗୁଡ଼ିକ ଏହି ଟେଷ୍ କରିପାରିବେ

କେବଳ ସେତିକି ନୁହେଁ ରାକ୍ୟର ହଟସ୍ୱଟ ଜିଲ୍ଲାରୁ ମଧ୍ୟ ଶ୍ରମିକ ନଆଶିବାକୁ ବିଏମସି ପରାମର୍ଶ ଦେଇଛି

ଏ ନେଇ କିନ୍ନରମାନେ ଉଭୟ ଅନଲାଇନ ଓ ଅଫ୍ଲାଇନରେ ଆବେଦନ କରିପାରିବେ

ଆକି ବାଲେଶ୍ୱର କିଲ୍ଲାର ନୀଳଗିରି ଛତ୍ରପୁରଠାରେ ଖଦି ଓ ଗ୍ରାମୋଦ୍ୟୋଗ କମିଶନ ପକ୍ଷରୁ ମହୁ ଚାଷ ପାଇଁ ମହିଳାମାନଙ୍କୁ ମହୁବାକୁ ଆବଶ୍ୟକ ଉପକରଣ ପ୍ରଦାନ କରି ମନ୍ତୀ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ମହିଳାମାନେ ଏ ଦିଗରେ ଯତ୍ବାନ ହେବା ଆବଶ୍ୟକ

ଏଥିରେ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ ପ୍ରଭାକର ସ୍ୱାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଡକ୍ଟର ବୈଷବଚରଣ ସାମଲ ପ୍ରମୁଖ କାଳିନ୍ଦୀଚରଣଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରିଥିଲେ